ରଞ୍ଞନ ଗୋଗୋଇ ଅବସର ଗ୍ରହଣ କରିଛନ୍ତି

ପ୍ରକାଶ ଯେ ବାଲ୍ୟ ବିବାହ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଆଇନ ପ୍ରଶୟନ କରାଯାଇଥିଲା

ଯେଉଁ ଗାଡ଼ିଚାଳକମାନେ ହେଲମେଟ ପିକ୍ଷି ଥିଲେ ସେମାନଙ୍କୁ ସ୍ୱାଗତ ଜଶାଇବା ସହ ଫୁଲ ତୋଡ଼ା ପ୍ରଦାନ କରାଯାଇଥିଲା ଅପରାପକ୍ଷରେ ଯେଉଁମାନେ ହେଲମେଟ ପିବି ନଥିଲେ ସେମାନଙ୍ଙୁ ମାଗଶାରେ ପୋଲିସ ପକ୍ଷର୍ ହେଲମେଟ ପ୍ରଦାନ କରାଯାଇଥିଲା

ଏଥିପାଇଁ ବିଏମ୍ସି ଗଠନ କରିଥିବା ସ୍ୱତନ୍ତ ସ୍ୱାର୍ଡ୍ରେ ବିଏମ୍ସି ଆର୍ଟିଓ ଏବଂ ଟ୍ରାଫିକ୍ ପୁଲିସ୍ର ଅଧିକାରୀମାନେ ରହିବେ ଏହି ସ୍ବାର୍ଡ୍ ସହରର ଅନ୍ୟ ସମ୍ଭେଦନଶୀଳ ସ୍ଥାନରେ ମଧ୍ଧ ଧ୍ଧାନ ଦେବ

ଅନ୍ୟ କେତେଗୁଡ଼ିଏ ଅନୁଷ୍ଠାନ ପକ୍ଷର୍ଠ ମଧ୍ଧ ଗଶକବି ଓ ମହାନଦୀ ମଞରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି